ଦିନକ ପରେ ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡାଯାତ୍ରା

ନମୁନା ନେଗେଟିଭ୍ ହେଲେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ ତେବେ ସେମାନଙ୍କର ରହିବା ଓ ଖାଇବା ବ୍ୟବସ୍ତା ହସିଟାଲ୍ ପରିସରରେ କରାଯିବ

ହୋମ୍ଗାର୍ଡଙ୍କୁ ମଧ୍ଧ ଏହି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି

ସଟ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି

ଅନ୍ୟପକ୍ଷରେ ବ୍ରହ୍କପୁରରେ ସଟ୍ଡାଉନ୍ କାରି ରହିଛି ଏଥିପାଇଁ ସମସ୍ତ ମୁଖ୍ୟରାସ୍ତାକୁ ସିଲ୍ କରିଦିଆଯାଇଛି

ସେହିପରି ସୁନ୍ଦରଗଡ଼ ବଲାଙ୍ଗିର ବରଗଡ଼ ସୁବର୍ଶ୍ୱପୁର ସମ୍ଭଲପୁର ଦେବଗଡ଼ କେନ୍ଦୁଝର ମୟୂରଭଞ୍ ଅନୁଗୁଳ ଓ ପୁରୀ କିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସୟାବନା ରହିଛି